ନିର୍ବାଚନ କମିଶନ୍ କହିଛନ୍ତି କୋଭିଡ୍ କଟକଣା ଯୋଗୁଁ ଭୋଟ ଗଣତି ବିଳମ୍ଧ ହେଉଛି

ନିର୍ବାଚନ କମିଶନ୍ କହିଛନ୍ତି ବିହାରରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଗଣତି କାରି ରହିଛି

କୋଭିଡ୍ କଟକଣା ଯୋଗୁଁ ଭୋଟଗଣତିରେ ବିଳମ୍ବ ହେଉଛି ଏବଂ ବିଳମ୍ବିତ ରାତି ସୁଦ୍ଧା ଭୋଟ ଗଣତି ଶେଷ ହେବା ଆଶା କରାଯାଉଛି

ଫଳରେ ରାଜ୍ୟରେ ବିଜେପି କ୍ଷମତାକୁ ଫେରିବା ପରେ ଏକ ଶକ୍ତିଶାଳୀ ଦଳଭାବେ ପ୍ରତିପାଦିତ ହେବାକୁ ଯାଉଛି

ଓଡ଼ିଶାର ଦୁଇଟି ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ ଆଗୁଆ ରହିଛି ତିର୍ଭୋଲ ଆସନରେ ବିଜେଡ଼ି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱ ବିଜେପିର ରାଜକିଶୋର ବେହେରାଙ୍କଠାରୁ ବହୁ ଆଗରେ ଅଛନ୍ତି

ସେହିପରି ବାଲେଶ୍ୱର ସଦର ଆସନରେ ବିଜେଡ଼ି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ବିଜେପି ପ୍ରାର୍ଥୀ ମାନସ କୁମାର ଦଉଙ୍କ ଠାରୁ ଢେର ଆଗରେ ଅଛନ୍ତି

ଆମ ସମ୍ଭାଦଦାତା ଜଣାଇଛନ୍ତି ଯେ ଦଳର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବିଜେପି କାର୍ଯ୍ୟକର୍ତ୍ତାମାନେ ଗାନ୍ଧିନଗର ସ୍ଥିତ ରାଜ୍ୟ ବିଜେପି ମୁଖ୍ୟାଳୟରେ ଉହବ ପାଳନ କରିବା ଆରମ୍ଭ କରିଦେଇଛନ୍ତି

ଶାସକ ଭାରତୀୟ ଜନତା ପାର୍ଟି ତିନୋଟି ଆସନରେ ଆଗୁଆ ଥିବା ବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ଅନ୍ୟ ଆସନଟିରେ ଆଗୁଆ ଅଛନ୍ତି

ନାଗାଲାଣ୍ଡର ଦୁଇଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ସ୍ୱାଧୀନ ପ୍ରାର୍ଥୀମାନେ ଆଗୁଆ ଅଛନ୍ତି

ତେଲଙ୍ଗାନାରେ ବିଜେପି ପ୍ରାର୍ଥୀ ରଘୁନନ୍ଦନ ରାଓ ପ୍ରଥମ ରାଉଣ୍ଡରୁ ଆରମ୍ଭ କରି ଷଷ୍ଠ ରାଉଣ୍ଡ ପର୍ଯ୍ୟନ୍ତ ଆଗରେ ରହିଛନ୍ତି ପିଏମ୍ ଏସ୍ସିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଏସ୍ସିଓଠାରୁ ବିଶ୍ୱସ୍ତରୀୟ ବାସ୍ତବତାକୁ ପ୍ରତିଫଳିତ କରୁଥିବା ସଂସ୍କାରଧର୍ମୀ ବହୁପକ୍ଷୀୟ ସହଯୋଗ ଆବଶ୍ୟକ କରେ

ସେ କହିଛନ୍ତି ସାରା ବିଶ୍ୱ ଏବେ ମହାମାରୀକୁ ନେଇ ସଂଘର୍ଷ କରୁଥିବା ବେଳେ ମିଳିତ କ୍ଷାତିସଂଘର ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଶା କରୁଛି

ଏସ୍ସିଓ ଚାର୍ଟର୍ ଅନୁସାରେ ଥିବା ନୀତିଗୁଡ଼ିକ ଆଧାରରେ ଭାରତ କାର୍ଯ୍ୟ କରିବାକୁ ସର୍ବଦା ପ୍ରତିଶ୍ରତିବଦ୍ଧ

ବିଶ୍ୱର ସବୁଠୁ ବଡ଼ ଟିକା ଉତ୍ପାଦନକାରୀ ଦେଶ ଭାବେ ଭାରତ ଏହାର କ୍ଷମତାକୁ ସମଗ୍ର ମାନବଜାତିକୁ ସଂକଟର ମୁକାବିଲା କରିବାରେ ସହାୟତା କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ପ୍ରତ୍ୟକ୍ଷ କର କ୍ଷେତ୍ରରେ ଆଇଟିଏଟି ଏକ ଗୁରୁତ୍ୱପୂର୍ଣ୍ଣ ବୈଧାନିକ ସଂସ୍ଥା ବର୍ତ୍ତମାନ ଝାଡଖଣ୍ଡ ଓ ଗୁଜରାଟ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପିଟି ଭଟ୍ଟଙ୍କ ଅଧ୍ୟକ୍ଷତାରେ ଏହି ବେଞ୍ଚ କାର୍ଯ୍ୟ କରୁଛି

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଏହି ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟାନ୍ୟ ବିଚାରପତି ଏବଂ ବହୁ ମାନଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି କୋଭିଡ ଷ୍ଟାଟସ କୋଭିଡ ପରିଚାଳନା କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ବୀ ଦିଲ୍ଲୀର ପିତମ୍ପୁରା ହାଟରେ ହୁନରହାଟ୍ର ଉଦ୍ଘାଟନ କରିବେ

ଏଠାରେ ମାଟି ଓ କାଠ ଏବଂ ଝୋଟରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ସାମଗ୍ରୀ ମୁଖ୍ୟ ଆକର୍ଷଣ ପାଲଟିବ